ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଧାନମନ୍ତୀ ଉକ୍ ଯୋଜନାରେ ଗ୍ୟାସ୍ ସଂଯୋଗ ପାଇଥିବା ହିତାଧିକାରୀମାନଙ୍କୁ ମାଗଣାରେ ଗ୍ୟାସ୍ ସଂଯୋଗ ଯୋଗାଇ ଦେଲେ ସେମାନେ ଏହି ବିପର୍ଯ୍ୟୟ ସମୟରେ ଉପକୃତ ହୋଇପାରିବେ ବୋଲି ଶ୍ରୀ ପାତ୍ର ପତ୍ରରେ ଉଲ୍ଲେଖ କରିଛନ୍ତି